ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ତେବେ ପଜିଟିଭ୍ ଚିହୁଟ ହୋଇଥିବା ବ୍ୟକ୍ତି ଜଶଙ୍କ ଭୁବନେଶ୍ୱରର ବୋଲି ଜଣାପଡ଼ିଛି

ଏ ବାବଦ ସମ୍ଠ ଅର୍ଥ ରାଜ୍ୟ ସରକାର ଭରଣା କରିବେ

ସେମାନଙ୍କ ନାଁ ଓ ମୋବାଇଲ୍ ଫୋନ୍ ନମ୍ୟର ବିଏମ୍ସି ଓେବ୍ସାଇଟ୍ରେ ଉପଲହ୍ସ ରହିଛି